ସେହି ଭେଷ୍ଟିଲେଟରଗ୍ରଡ଼ିକ୍ ମହାରାଷ୍ଟ୍ର ଦିଲ୍ଲୀ ଗୁଜୁରାଟ ବିହାର କର୍ଷ୍ଣାଟକ ଓ ରାଜସ୍ଥାନ ଭଳି ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଇଛି

ସର୍ବାଧିକ ପରିମାଣର ଅର୍ଥ ମହାରାଷ୍ଟ୍ରକୁ ମିଳିଥିବାବେଳେ ତାହାପରକୁ ଉତ୍ତରପ୍ରଦେଶ ଓ ତାମିଲନାଡୁର ସ୍ଥାନ ରହିଛି

ଅନ୍ୟ ଯେଉଁ ରାକ୍ୟମାନେ ଏହି ଅର୍ଥ ପାଇଛନ୍ତି ସେଗୁଡ଼ିକ ମଧ୍ୟରେ ଗୁଜୁରାଟ ଦିଲ୍ଲୀ ପଶ୍ଚିମବଙ୍ଗ ବିହାର ମଧ୍ୟପ୍ରଦେଶ ରାଜସ୍ଥାନ ଓ କର୍ଣ୍ଣାଟକ ରହିଛି ଗଭ୍ କୋଭିଡ୍ ନାଇଣ୍ଟିନ୍ ସରକାର କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କେନ୍ଦ୍ର ସରକାରଙ୍କ ନେତୃତ୍ୱରେ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଏକ ସାମୁହିକ ସଂଗ୍ରାମ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାରଙ୍କ ନିୟମାନୁସାରେ ଅନେକ ରାଜ୍ୟ ସେମାନଙ୍କର ନିଜର ରଣକୌଶଳ ପ୍ରସ୍ତୁତ କରିଛନ୍ତି ଓଡ଼ିଶା ତଥ୍ୟ ବୈଷୟିକ ଜ୍ଞାନର ବହୁଳ ବ୍ୟବହାର ସ୍ଥାନୀୟ ସରପଞ୍ଚମାନଙ୍କୁ କ୍ଷମତାପନ୍ନ ଦକ୍ଷ ସ୍ୱାସ୍ଥ୍ୟ କର୍ମୀମାନଙ୍କ ମୁତୟନ ଓ ଗୋଷ୍ଠୀ ଅଂଶଗ୍ରହଣ ମାଧ୍ୟମରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ରଣକୌଶଳ ପ୍ରସ୍ତୁତ କରିଛି ମନ୍ତ୍ରଣାଳୟ କହିଛି ଏହାଦ୍ୱାରା ସଂକ୍ରମଣ କମ୍ ରହିବା ସହ ମୃତ୍ୟୁ ହାର ବହୁତ କମ୍ ରହିଛି ଭୁବନେଶ୍ୱର ପୌର ନିଗମ ସଚେତକ ନାମକ ଏକ ମୋବାଇଲ୍ ଆପ୍ ବାହାର କରିଛି ଯାହା ବରିଷ୍ଣ ନାଗରିକ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଲୋକମାନଙ୍କୁ ଯାଞ୍ଚ କରିବାରେ ବ୍ୟବହାର କରାଯାଉଛି ପରିବାର ଜଣେ ସଦସ୍ୟ ଯତ୍ନ ନେବା ପାଇଁ ପଞ୍ଜିକୃତ ହେଉଛନ୍ତି ଏକାକୀ ରହୁଥିବା ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ପାଇଁ ୱାର୍ଡ୍ ସ୍ତରର ସଚେତକ କମିଟିରୁ ଜଣେ ସ୍ୱଚ୍ଛାସେବୀଙ୍କୁ ଯତ୍ନ ନେବା ପାଇଁ ମୁତୟନ କରାଯାଉଛି ମନ୍ତ୍ରଣାଳୟ କହିଛି ଏହି ଆପ୍ ମାଧ୍ୟମରେ ଲୋକମାନେ କୋଭିଡ୍ଠାରୁ ସୁରକ୍ଷା ପାଇବା ପାଇଁ ସମ୍ଭଳର ସୂତ୍ର ଖୋଜି ପାଇପାରିବେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ ଓ ପୃଥକୀକରଣ ସଂକ୍ରାନ୍ତରେ ମତାମତ ଦେଇପାରିବେ ଏବଂ ସଂକ୍ରମିତମାନଙ୍କ ବିଷୟରେ ଜଣାଇ ପାରିବେ ଏହି ଆପ୍ ଯୋଗୁଁ ପୌର ସଂସ୍ଥାଗୁଡ଼ିକ ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟ ଶିବିରମାନ ପକାଇ ପାରୁଛନ୍ତି ଓଡ଼ିଶା ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କର କ୍ଷମତା ପ୍ରଦାନ କରିଛନ୍ତି

ଆର୍ଆଇସି ଏଫ୍ଏମ୍ ଭାରତ କହିଛି ଆନ୍ତର୍ଜାତିକ ଆଇନ୍କୁ ସମ୍ମାନ କରିବା ଭାଗିଦାରମାନଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଦେବା ବହୁରାଷ୍ଟ୍ରବାଦକୁ ସମର୍ଥନ କରିବା ଓ ସାମୁହିକ ସ୍ୱାର୍ଥ ଦିଗରେ କାର୍ଯ୍ୟ କରିବା ଦ୍ୱାରା ଏକ ଉତ୍ତମ ବିଶ୍ୱର ଗଠନ ହୋଇପାରିବ ରୁଷ ଭାରତ ଚୀନ୍ ଆର୍ଆଇସି ତ୍ତୀପକ୍ଷିୟ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଉଦ୍ବୋଧନ ଦେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଏହି ସ୍ୱତନ୍ତ୍ର ବୈଠକ ଆନ୍ତର୍ଜାତିକ ସମ୍ପର୍କ କ୍ଷେତ୍ରର ନୀତିନିୟମଗୁଡ଼ିକ ପ୍ରତି ଭାରତ କେତେ ପ୍ରତିଶ୍ରତିବଦ୍ଧ ତାହା ସୂଚାଇ ଦେଉଛି ସେ କହିଛନ୍ତି ଆଜି ସବୁଠୁ ବଡ଼ ଚ୍ୟାଲେଞ୍ଜ ନୀତିନିୟମ ନୁହେଁ ସେଗୁଡ଼ିକର ସଠିକ୍ ପାଳନ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି ବିଶ୍ୱର ବଡ଼ବଡ଼ ଦେଶମାନେ ଏ କ୍ଷେତ୍ରରେ ଦୃଷ୍ଟାନ୍ତମଳକ କାର୍ଯ୍ୟକରି ଦେଖାଇବା ଉଚିତ୍

ଶ୍ରୀ ଜୟଶଙ୍କର କହିଛନ୍ତି ଜାତିସଂଘର ନିଷ୍କଭି ଗ୍ରହଣରେ ଏହି ତଥ୍ୟକୁ ଅବଙ୍କା କରାଯାଇ ପାରିବ ନାହିଁ ସେ କହିଛନ୍ତି ରୁଷ ଭାରତ ଓ ଚୀନ୍ ବିଶ୍ୱ ପାଇଁ ବଡ଼ ବଡ଼ ନିଷ୍କଭି ଗ୍ହଣରେ ସକ୍ିୟ ଭାଗିଦାର ରହିଆସିଛନ୍ତି ଓ ଆର୍ଆଇସି ଏକ ସଂଶୋଧିତ ବହୁରାଷ୍କୀୟବାଦ ମୂଲ୍ୟବୋଧକୁ ଗ୍ରହଣ କରିବ ବୋଲି ଭାରତ ଆଶା ରଖିଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜିବାଦ ଓ ଫାଶିବାଦ ଉପରେ ବିଜୟ ପାଇବା ପାଇଁ ଅନେକ ଦେଶକୁ ବଳୀଦାନ ଦେବାକୁ ପଡ଼ିଥିଲା

ସେ କହିଛନ୍ତି ସେ ଦୃଷ୍ଟିରୁ ଭାରତର ଅବଦାନକୁ ବିଶ୍ୱ ହୃଦୟଙ୍ଗମ କରି ଅତିତର ତୃଟିକୁ ସୁଧାରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

କୋଠାବାଡ଼ି ନିର୍ମାଣ ଓ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରର ଶ୍ରମିକମାନେ ଦେଶର ଅଣସଂଗଠିତ କ୍ଷେତ୍ରର ସବୁଠୁ ଅସୁରକ୍ଷିତ ବର୍ଗ ଭାବେ ବିବେଚିତ ହୋଇ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜର କାମଧନ୍ଦା ଛାଡ଼ି ବାସସ୍ଥାନକୁ ଫେରି ଆସିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ସେହିଭଳି ଶ୍ରମିକମାନଙ୍କୁ ଅର୍ଥ ଯୋଗାଇବାରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଛି ରାଜନାଥ ଭିଜିଟ୍ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରୁଷ୍କୁ ତିନିଦିନ ଗସ୍ତରେ ଯାଇ ଗତ ସଂଧ୍ୟାରେ ମସ୍କୋରେ ପହଞ୍ଚୁଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରୁଷ୍ ମେଜର ଜେନେରାଲ କୋଶେଙ୍କୋ ବାସିଲି ଆଲେକଜାଣ୍ଡ୍ରୋବିଚ୍ ଓ ରୁଷରେ ଭାରତୀୟ ରାଷ୍ଟ୍ରଦୃତ ଡକୁର ବି ଭେଙ୍କଟେଶ ବର୍ମା ଶ୍ରୀ ସିଂହଙ୍କୁ ପାଛୋଟି ନେଇଥିଲେ

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷ୍ ଓ ଏହାର ବନ୍ଧୁ ରାଷ୍ଟ୍ରଗୁଡ଼ିକର ବୀରତ୍ୱ ଏବଂ ବଳିଦାନର ସ୍କତିରେ ବିଜୟ ପ୍ୟାରେଡର ଆୟୋଜନ କରାଯାଇଛି ରୁଷ୍ ପ୍ରତିରକ୍ଷାମନ୍ତ୍ରୀ ସର୍ଗେ ଶୋଇଗୁ ଶ୍ରୀ ସିଂହଙ୍କୁ ଏହି ପ୍ୟାରେଡ୍ ପରିଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଥିଲେ